ରାକ୍ୟର ସବୁ ଡିଗ୍ରୀ କଲେକର ପରିଚାଳନା କମିଟିକୁ ଭାଙ୍ଗିଲେ ସରକାର

ଆଜି ଜାତୀୟ ଶିଶୁକନ୍ୟା ଦିବସ

ବକେୟା କାମ ଶେଷ କରିପାରି ନ ଥିବା କର୍ମଚାରୀଙ୍କ ଛୁଟି ବାତିଲ୍ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି

ମୁଖ୍ୟମନ୍ତୀ ପ୍ରଥମେ କଲେଜ ପରିସରରେ ଥିବା ମହାତ୍ମାଗାନ୍ଧି ଓ ବକ୍କି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ

ସେହିଭଳି ଜଙ୍ଗଲ ଓ ପରିବେଶ ମନ୍ତୀ ବିକ୍ରମ କେଶରୀ ଆର୍ଖ ସୁବର୍ଶ୍ୱପୁରରେ ଖଣି ଓ ଇସ୍ୱାତ ମନ୍ତୀ ପ୍ରଫୁଲ୍ଲ କୁମାର ମଲ୍ଲିକ୍ ସୁନ୍ଦରଗଡ଼ରେ ଖାଦ୍ୟ ଓ ଯୋଗାଣ ମନ୍ତୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମ୍ୟଲପୁରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାତୀୟ ପାତକା ଉତ୍ତେଳନ କରିବେ

ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ ଓ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମ କରୁଛନ୍ତି

ଏଥିସହ ଚିକିହାଳୟରେ ବିଭିନ୍ନ ପରୀକ୍ଷା ଓ ଔଷଧ ମାଗଣାରେ ଉପଲହ ହେଉଛି କି ନାହିଁ ସେ ସମ୍ପର୍କରେ ପଚାରି ବୃଝିଥିଲେ

ଏହି ବୈଠକରେ ଆନନପୁର ବିଧାୟକ ଭାଗିରଥି ସେଠୀ ଧାନକିଶା ଅନିୟମିତତା ହେଉଥିବା ଅଭିଯୋଗ କରିଥିଲେ

ଏହି ଅବସରରେ ଆଜି ଗଜପତି ଜିଲ୍ଲା ପାରଳାଖେମୁଖିଠାରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା

ଆସନ୍ତାକାଲି କକ୍ଷମାଳ କୋରାପୁଟ ମାଲକାନଗିରି ପୁରୀ ଗଞାମ ନୟାଗଡ଼ ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ସ୍ୟାବନା ନେଇ ପାଶିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଆଗାମୀ ଦିନରେ ତାପମାତ୍ରାରେ ପରିବର୍ତ୍ତନ ଘଟିବା ନେଇ ସ୍ୟଚନା ମିଳିଛି